ସେ ଟ୍ୱିଟ୍ କରି ଜନତାଙ୍କୁ ସ୍ୱାଧୀନତା ଦିବସ ଓ ରକ୍ଷା ବକ୍ଷନର ଅଭିନନ୍ଦନ ଜଣାଇଛନ୍ତି

ସଂରକ୍ଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ତେବେ ଜଳର ମହତ୍ୱକୁ ପିଲାମାନଙ୍ଙୁ ବାଲ୍ୟକାଳରୁ ଶିଖାଇବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଛନ୍ତି

ରକ୍ଷାବନ୍ଧନ ଆକି ପବିତ୍ର ରକ୍ଷା ବକ୍ଷନ ଏଥିପାଇଁ ଗାଁଠାରୁ ସହର ସବୁଠି ଉସବ ମୁଖର ଭଉଣୀମାନେ ଭାଇର ମଙ୍ଗଳକାମନା କରି ତା ହାତରେ ରାକ୍ଷୀ ବାକ୍ଷିଥାନ୍ତି

ସେଥିପାଇଁ ପର୍ମ୍ପରା ଓ ରୀତିନୀତିରେ ଶ୍ରୀମନ୍ଦିରରେ ସମସ୍ତ କାର୍ଯ୍ୟ ଚୂଡ଼ାନ୍ନ ହୋଇଛି

ସେହି ଜିଲ୍ଲଗୁଡ଼ିକ ହେଲା ମୟରଭଞ କେନୁଝର ବାଲେଶ୍ୱର